ପୁଲିସ୍ ଅର୍ବ୍ବସାମରିକ ବଳ ଅଗ୍ନିଶମ ବିଭାଗ ହୋମ୍ଗାର୍ଡ ଓ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ପରେଡ୍ରେ ସାମିଲ ହୋଇଥିଲେ

ଏହି ଅବସରରେ ମୁଖ୍ୟମନ୍ତୀ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଶାଇବା ସହ ସଭିଏଁ ଏକ୍ ହୋଇ ମା' ଓ ମାଟି ପାଇଁ କାମ କରିବାକୁ ଆହ୍ୱାନ ଦେଇଥିଲେ